ଏହି ଜଳଭଣାରର୍ ବନ୍ଦର ସହରକ ଜଳ ଯୋଗାଇ ଦିଆଯାଇଥାଏ ଏବେ ବନ୍ଦର ସହରରେ ପାନୀୟ ଜଳ ସଙ୍କଟ ସୃଷ୍ ହୋଇଛି ଏହି ଜଳସଙ୍କଟକୁ ଦୃଷ୍ଷିରେ ରଖ୍ ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷ ଜଳଯୋଗାଣକୁ ନିୟନ୍ତଣ କରିଛନ୍ତି

ଆଜି ଏହି ସ୍ୱତନ୍ତ୍ ଓଜେଇଇର ପରୀକ୍ଷା ଫଳ ଆସିଛି

ବି'ଟେକରେ ରବୀନ୍ର ବେହେରା ଏମବିଏରେ ଚନ୍ଦନ ପାତ୍ର ଏମସିଏରେ ଅନୀଷ ଅଗ୍ରଓ୍ୱାଲ ଟପ୍ପର ହୋଇଛନ୍ତି

ବିଭିନ୍ ବିଷୟବସ୍ତୁ ଏବଂ ପ୍ରସଙ୍ଙ ଉପରେ ଶ୍ରୀ ମୋଦି ଜନସାଧାରଣଙ୍କ ସହିତ ନିକର ମନକଥା ବାକ୍କିବାପାଇଁ ଆଶା କରୁଛନ୍ତି ଜନସାଧାରଣ ସେମାନଙ୍କର ମତାମତ ଓ ବିଚାରଧାରା ପଠାଇବାପାଇଁ ଶ୍ରୀ ମୋଦି ଆହ୍ୱାନ କରିଛନ୍ତି

ଚାଷୀଙ୍କ ନାମ ବୈଷବ ଭ଼୍ଏ ବୋଲି ଜଣାପଡ଼ିଛି ଚାଷରେ କ୍ଷତି ଏବଂ ମହାକନ ଋଣ ବୋଝ ଯୋଗୁଁ ମାନସିକ ଦୁଣ୍ନିନ୍ତାରେ ସେ ଆତ୍କହତ୍ୟା କରିଥିବା ତାଙ୍କ ବାପା ମୀନକେତନ ଅଭିଯୋଗ କରିଛନ୍ତି

ତେବେ ବର୍ଷା ଅଭାବରୁ ବୁଣାଧାନ ବେଉଷଣ ହୋଇପାରି ନ ଥିଲା

ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ

କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିହାଳୟ ଶବଗୃହରେ ସାପକାମୁଡ଼ାରେ ମୃତ ବ୍ୟକ୍ତିକୁ ବଞାଇବାପାଇଁ ପ୍ରୟାସ କରାଯାଇଛି

ଯଦି ବର୍ଷା ସ୍ୱାଭାବିକ ରହେ ତା'ହେଲେ ଚାଷ କାର୍ଯ୍ୟ ଠିକ୍ ର୍ପେ କରାଯାଇପାରିବ ବୋଲି ଅନୁମାନ କରାଯାଉଛି